ଏବଂ ଭୀଷଣ ବର୍ଷା ଯୋଗୁଁ କେରଳରେ ସ୍ୱାଭାବିକ ଜୀବନଯାତ୍ରା ଅଚଳ ହୋଇପଡ଼ିଛି

ମୁଖ୍ୟ ଉତ୍ସବ ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହୋଇଛି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

ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଏହାର ବୈଜ୍ଞାନିକମାନଙ୍କ ନେଇ ଗର୍ବିତ ଦେଶର ବୈଜ୍ଞାନିକମାନେ ସେମାନଙ୍କ ଗବେଷଣାରେ ଉତ୍କର୍ଷ ହାସଲ କରିଛନ୍ତି ଓ ନୂଆ ନୂଆ ଉଦ୍ଭାବନ କରୁଛନ୍ତି ଶ୍ରୀ ମୋଦି କହିଛନ୍ତି ସରକାର ଗଗନଯାନ ଅଭିଯାନରେ ଜଣେ ଲୋକକ୍ ମହାକାଶକ୍ତ ପଠାଇ ଏକ୍ଷେତ୍ରରେ ଭାରତକୁ ବିଶ୍ୱର ଚତ୍ରୁର୍ଥ ରାଷ୍ଟ୍ର ହେବାର ଗୌରବ ଅର୍ଜନ କରିବେ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

ମହିଳାମାନଙ୍କ ସୁରକ୍ଷା ଉପରେ ସେ କହିଛନ୍ତି ସମାଜ ଓ ଦେଶକୁ ବଳାକାର ଭଳି ମାନସିକତାରୁ ମୁକ୍ତ କରିବାକୁ ହେବ ବଳାତ୍କାର ମାମଲାରେ ଯେଉଁମାନଙ୍କୁ ମୃତ୍ୟୁ ଦଶ୍ଡାଦେଶ ଦିଆଯାଉଛି ସେଗୁଡ଼ିକର ବ୍ୟାପକ ପ୍ରଚାରପାଇଁ ସେ ଆହ୍ୱାନ ଦେଇଛନ୍ତି ସେ କହିଛନ୍ତି ଏହା ବଳାତ୍କାର ମନୋଭାବକୁ ଭୟଭୀତ କରାଇବ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 କିନ୍ତୁ ଏହି ପ୍ରଥାର ଲୋପ ହେଉ ତାହା କିଛି ଲୋକ ଚାହୁଁ ନାହାନ୍ତି ତିନିବାର ତଲାକ ପ୍ରଥ ମୁସଲମାନ ମହିଳାମାନଙ୍କ ପ୍ରତି ସବୁଠୁ ବଡ଼ ଅନ୍ୟାୟ କରିଛି ଓ ସରକାର ଏହାର ବିଲୋପକୁ ନିର୍ଣ୍ଣିତ କରିବେ ପ୍ରଧାନମନ୍ତ୍ରୀ କହିଛନ୍ତି ସମସ୍ତଙ୍କୁ ସାମାଜିକ ନ୍ୟାୟ ପ୍ରଦାନ କରିବାର ଆବଶ୍ୟକତା ରହିଛି ଓ ଦ୍ରତ ଅଭିବୃଦ୍ଧି ହାସଲ କର୍ଥିବା ଏକ ଭାରତ ସୃଷ୍ଟି କରିବାକୁ ହେବ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 ଯେଉଁ ରାଜ୍ୟଗୁଡ଼ିକରେ ବନ୍ୟା ଆସିଛି କେନ୍ଦ୍ରରୁ ସେଗୁଡ଼ିକୁ ପର୍ଯ୍ୟାପ୍ତ ସହାୟତା ଦିଆଯିବା ବିଷୟ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ବନ୍ୟାରେ ପ୍ରାଣ ହରାଇଥିବା ଲୋକମାନଙ୍କ ନିକଟ ସମ୍ପର୍କୀୟମାନଙ୍କ ପ୍ରତି ସେ ସମବେଦନା ଜ୍ଞାପନ କରିଛନ୍ତି ଶ୍ରୀ ମୋଦି କହିଛନ୍ତି ଖରିଫ୍ ଫସଲ ପାଇଁ ସର୍ବନିମ୍ନ ସହାୟକ ମ୍ବଲ୍ୟ ସଂକ୍ରାନ୍ତ ନିଷ୍କତ୍ତି କୃଷକମାନଙ୍କୁ ଲାଭ ପହଞ୍ଚାଇବା ଲାଗି ନିଆଯାଇଛି ପ୍ରଧାନମନ୍ତ୍ରୀ କହିଛନ୍ତି ଆସନ୍ତା ତିନି ଦଶକ୍ଷିପାଇଁ ଭାରତ ବିଶ୍ୱ ଅଭିବୃଦ୍ଧିର ବାହକ ହେବ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

ଜମ୍ମୁ କାଶ୍ମୀର ବିଷୟ ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଇନ୍ସାନିୟତ୍ କାଶ୍କୀରିୟତ୍ ଓ କମ୍ମୁରିୟତ୍ର ରାସ୍ତା ଦେଖାଇଥିଲେ ଶ୍ରୀ ମୋଦି କହିଛନ୍ତି ତାଙ୍କ ସରକାର ଜନ୍ମୁ କାଶ୍ମୀରରେ ଗାଳି କିୟା ଗୁଳି ନୁହେଁ ଲୋକମାନଙ୍କୁ ପ୍ରେମ କରି ଆଗକୁ ଅଗ୍ରସର ହେବ

ଆଇଡି ଷ୍ଟେଟ୍ସ୍ ବିଭିନ୍ନ ରାଜ୍ୟ ରାଜଧାନୀରେ ଆଜି ସ୍ୱାଧୀନତା ଦିବସ ପାଳିତ ହୋଇଥିବାର ଖବରମାନ ଆମର ହସ୍ତଗତ ହୋଇଛି ଜନ୍ମୁ କାଶ୍ମୀର ହରିୟାନା ଓ ପଞ୍ଜାବ ମଧ୍ୟପ୍ରଦେଶ ବିହାର ଝାଡ଼ଖଣ୍ଡ ଛତିଶଗଡ଼ ମହାରାଷ୍ଟ୍ର ଗୋଆ ତାମିଲ୍ନାଡୁ ତେଲଙ୍ଗାନା ସିକ୍କିମ୍ ଅରୁଣାଚଳ ପ୍ରଦେଶ ନାଗାଲ୍ୟାଣ୍ଡ ଓ ମିଜୋରାମ୍ ଆଦି ରାଜ୍ୟରେ ସ୍ୱାଧୀନତା ଦିବସ ଉହବ ପାଳିତ ହୋଇଛି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

ରାଜ୍ୟର ମନ୍ତ୍ରୀବୃନ୍ଦ ରାଜ୍ୟ ସରକାରଙ୍କର ବିଭିନ୍ନ କଲ୍ୟାଣମଳକ ଯୋଜନାଗୁଡ଼ିକ ବିଷୟରେ ଉଦ୍ବୋଧନରେ ଉଲ୍ଲେଖ କରିଚ୍ଛନ୍ତି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

ଚୀନ୍ ଅଷ୍ଟ୍ରେଲିୟା ସିଙ୍ଗାପୁର ଓ ବିଶ୍ୱର ଅନ୍ୟାନ୍ୟ ଦେଶରେ ବାସ କରୁଥିବା ଭାରତୀୟମାନେ କାତୀୟ ପତାକା ଉତ୍ତୋଳନ ଓ ଦେଶାତ୍ରୁବୋଧକ ସଙ୍ଗୀତ ଗାନ କରି ସ୍ୱାଧୀନତା ଦିବସ ପାଳନ କରିଛନ୍ତି ବେଜିଂରେ ଭାରତର ରାଷ୍ଟ୍ରଦ୍ଦତ ଗୌତମ୍ ବମ୍ୟାୱାଲେ କାତୀୟ ପତାକା ଉତ୍ତୋଳନ କରି ରାଷ୍ଟ୍ରପତି ରାମନାଥ୍ କୋବିନ୍ଦଙ୍କ ଦେଶ ଉଦ୍ଦେଶ୍ୟରେ ବାର୍ତ୍ତାକ୍ ପାଠ କରି ଶ୍ରଣାଇଛନ୍ତି ଅଷ୍ଟ୍ରେଲିୟାରେ ବହ୍ ସଂଖ୍ୟକ ପ୍ରବାସୀ ଭାରତୀୟମାନେ କାନ୍ବେରାସ୍ଥିତ ଭାରତୀୟ ହାଇକମିଶନ୍ କାର୍ଯ୍ୟାଳୟ ଓ ମେଲ୍ବର୍ଣ୍ଣ ସିଡ୍ନୀ ଏବଂ ବ୍ରିସ୍ବେନ୍ସ୍ଥିତ ବାଣିଜ୍ୟ ଦୃତାବାସ କାର୍ଯ୍ୟାଳୟଠାରେ ଜାତୀୟ ପତାକା ଉତ୍ତୋଳନ ଉତ୍ସବରେ ଯୋଗ ଦେଇଛନ୍ତି ଏହି ଅବସରରେ ଭାରତ ସରକାରଙ୍କ ଅଭିନନ୍ଦନ ଜଣାଇ ଅଷ୍ଟ୍ରେଲିୟା ପ୍ରଧାନମନ୍ତ୍ରୀ ମାଲ୍କମ୍ ଟର୍ଷବ୍ରଲ୍ କହିଛନ୍ତି ଭାରତ ଓ ଅକ୍ଷଷ୍ଟ୍ରଲିୟା ପରସ୍କରର ମିତ୍ର ରାଷ୍ଟ୍ର ଓ ବିଶ୍ୱର ଦୂଇ ଉନ୍ତ ଗଣତାନ୍ତିକ ରାଷ୍ଟ୍ର

ଜେଟ୍ଲୀ ରୁପୀ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍ଲୀ କହିଛନ୍ତି ବୈଦେଶିକ ବିନିମୟ ମୁଦ୍ରା ବଜାରରେ କୌଣସି ଉତ୍ଥାନ ପତନ ପରିସ୍ଥିତିର ମୁକାବିଲାପାଇଁ ଦେଶରେ ପ୍ରଚ୍ରର ପରିମାଣର ବୈଦେଶିକ ବିନିମୟ ମୁଦ୍ରା ମହକୁଦ୍ ରହିଛି

ସେ କହିଛନ୍ତି ଟର୍କିର ସାମ୍ପ୍ରତିକ ଘଟଣାବଳୀ ସମଗ୍ର ବିଶ୍ୱପାଇଁ ଅସୁବିଧା ସୃଷ୍ଟି କରିବା ଯୋଗୁଁ ବିକାଶୋନ୍କଖୀ ଦେଶଗୁଡ଼ିକପାଇଁ ବୈଦେଶିକ ବିନିମୟ ମୁଦ୍ରା କ୍ଷେତ୍ରରେ ସଙ୍କଟ ସୃଷ୍ଟି ହେବା ସହ ଡଲାର ମଜବୁତ୍ ରହିଛି ସେ କହିଛନ୍ତି ଦେଶର ମୋଟ ଅର୍ଥନୈତିକ ଭିତ୍ତିଭୂମି ସୁଦୃଢ଼ ରହିଛି ବୈଦେଶିକ ବିନିମୟ ମୁଦ୍ରା ବଜାରରେ ଉତ୍ଥାନ ପତନ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ବୋଲି ଶ୍ରୀ ଜେଟ୍ଲୀ କହିଚ୍ଛନ୍ତି ଜେକେ ଇନ୍ଫିଲ୍ଟ୍ରେସନ୍ ଜନ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲାସ୍ଥିତ ନୌସେରା ସେକ୍ଟରରେ ଆଜି ସେନାବାହିନୀ ନିୟନ୍ତ୍ରଣ ରେଖାଠାରେ ଏକ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛି

ଫଳରେ ଯବାନମାନେ ପାଲଟା ଆକ୍ରମଣ କରିଥିଲେ ଏହାପରେ ଏକଘକ୍ଷା ପର୍ଯ୍ୟନ୍ତ ଗୁଳି ବିନିମୟ ଚାଲିଥିଲା ସର୍ବଶେଷ ଖବର ମିଳିବା ପର୍ଯ୍ୟନ୍ତ ସେଠାରେ ଖୋକାଖୋଜି ଜାରି ଥିଲା

ସେ କହିଛନ୍ତି ବୈଜ୍ଞାନିକ ଓ ମହାକାଶଚାରୀମାନେ ଏ ଦିଗରେ କାର୍ଯ୍ୟ ଆରମ୍ଭ କରିସାରିଛନ୍ତି ଓ ଅନେକ ବୈଷୟିକ ଜ୍ଞାନକ୍ଷେତ୍ରରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିଛନ୍ତି

ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳମାନଙ୍କୁ ସତର୍କ ସୂଚନା କାରି କରିଥିବାବେଳେ ପୂର୍ବତଟ ରେଳବାଇ ଏହାର କର୍ମଚାରୀମାନଙ୍କୁ ସତର୍କ ସ୍ଚନା ଜାରି କରିଛି

କୋକିକୋଡେ ପତନମ୍ଥିଟା ଓ ଇଡୁକି କିଲ୍ଲାରେ ଭୂସ୍କଳନର ଖବର ମିଳିଛି

ଭୀଷଣ ବର୍ଷା ଯୋଗୁଁ ସଡ଼କ ରେଳ ଓ ବିମାନ ପଥରେ ଗମନାଗମନ ବାଧାପ୍ରାପ୍ତ ହୋଇଛି

ସେଠାରେ ଅବତରଣ କରିବାକୁ ଥିବା ବିମାନଗୁଡ଼ିକୁ ଅନ୍ୟତ୍ର ଅବତରଣପାଇଁ ଅନୁମତି ଦିଆଯାଇଛି

ଟ୍ୱିଟ୍ କରି ସେ କହିଛନ୍ତି ପ୍ରତ୍ୟେକ ଯାତ୍ରାର ଏକ ଶେଷ ଥାଏ ଓ ଆମ୍ ଆଦ୍ମୀ ପାର୍ଟି ସହ ତାଙ୍କର ସମ୍ପର୍କ ଅତ୍ୟନ୍ତ ସୁନ୍ଦର ଏବଂ ସାବଲୀଳ ଥିଲା

ସେ କହିଛନ୍ତି ସେ ପାର୍ଟିରୁ ଇଞ୍ଜଫା ଦେଇଛନ୍ତି ଓ ତାଙ୍କର ଇଞ୍ଜଫାକୁ ଗ୍ରହଣ କରିବାପାଇଁ ସେ ପାର୍ଟି ରାଜନୈତିକ ବ୍ୟାପାର କମିଟିକୁ ଅନୁରୋଧ କରିଛନ୍ତି